ଗତକାଲି ରାଞ୍ଚଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେଇ ଭବିଷ୍ୟତରେ ଏଭଳି ଆହୁରି ଅଧିକ ପଦକ୍ଷେପ ନିଆଯିବାକୁ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ନିଜକୁ ଆଇନ ଏବଂ ଅଦାଲତଠାରୁ ଉର୍ଦ୍ଧ୍ୱରେ ଭାବୁଥିଲେ ସେମାନେ ବର୍ତ୍ତମାନ ଜାମିନ ପାଇଁ ଅଦାଲତଗୁଡ଼ିକରେ ହାଜିରା ଦେଉଛନ୍ତି ଶ୍ରୀ ମୋଦି କହିଛନ୍ତି ବିକାଶ ପାଇଁ ଆମେ ପ୍ରତିଶ୍ରତିବଦ୍ଧ ଓ ପୂର୍ବରୁ ଦେଶରେ କେବେ ଏଭଳି ଦ୍ରତ ବିକାଶ ସମ୍ଭବ ହୋଇନଥିଲା ପ୍ରଧାନମନ୍ତ୍ରୀ ବିଜେପି ନେତୃତ୍ୱର ଏନ୍ଡିଏ ସରକାରଙ୍କୁ କାମ୍ଦାର ଓ ଦମ୍ଦାର ବୋଲି ବର୍ଷ୍ଣନା କରିଛନ୍ତି ଗତକାଲି ରାଞ୍ଚ୍ଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଚ୍ଚନାର ଶୁଭାରର୍ଚ୍ଚ କରି ଶ୍ରୀ ମୋଦି କହିଛନ୍ତି ଏହା କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ

ଶ୍ରୀ ମୋଦି ଦୋକାନିମାନଙ୍କ ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନ ଧନ ଯୋଜନାର ମଧ୍ୟ ଶୁଭାରୟ କରିଛନ୍ତି ଏହା ବ୍ୟତୀତ ସ୍ୱୟଂନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ସ୍ୱରୋଜଗାର ପେନ୍ସନ୍ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ବିଧାନସଭାର ନୂଆ ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି ଏହା ଦେଶର ସର୍ବପ୍ରଥମ କାଗଜବିହୀନ ବିଧାନସଭା ହେବ ପ୍ରଧାନମନ୍ତ୍ରୀ ସାହିବଗଞ୍ଜଠାରେ ବହୁମୁଖୀ ମାଲ ପରିବହନ ଟର୍ମିନାଲକୁ ଉଦ୍ଘାଟନ କରିଛନ୍ତି ଏହା ଉତ୍ତର ପୂର୍ବାଞ୍ଚଳକୁ ବାଂଲାଦେଶ ଓ ନେପାଳ ସହ ସଂଯୋଗ କରିବ ରେଲ୍ ଫ୍ରେଟ୍ ଅର୍ଥନୀତିକୁ ସହାୟତା କରିବା ଲାଗି ଭାରତୀୟ ରେଳବାଇ ମାଲ ଭଡ଼ାରେ କିଛି ପ୍ରୋହାହନ ବିଷୟ ଘୋଷଣା କରିଛି

ଏହାଦ୍ୱାରା ଛୋଟଛୋଟ ମାଲ ଚଢ଼ା ଉତ୍ତରା ବୃଦ୍ଧି ପାଇବ ଓ ଏହା ସିମେଣ୍ଟ ଇସ୍କାତ ଖାଦ୍ୟଶସ୍ୟ ଏବଂ ସାର ପ୍ରଭୂତିର ଚଢ଼ା ଉତ୍ତରାରେ ସହାୟତା କରିବ

ଏହାଦ୍ୱାରା ରେଳବାଇରେ ମାଲ୍ ପରିବହନ ବୃଦ୍ଧି ପାଇବ

ରାଷ୍ଟ୍ରପତି ରାଜନୈତିକ ସାଂସ୍କୃତିକ ଓ ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇଁ ଏକ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଏବେ ସ୍କୁଇଜରଲ୍ୟାଣ୍ଡରେ ଅଛନ୍ତି ବର୍ନରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ସୁଇଜରଲ୍ୟାଣ୍ଡ ସହ ସଂପର୍କକୁ ସୁଦୃଢ଼ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସୁଇଜରଲ୍ୟାଣ୍ଡ ନବୀକରଣ କ୍ଷେତ୍ରରେ ବିଶ୍ୱରେ ପ୍ରମୁଖ ସ୍ଥାନରେ ଥିବାର ଶ୍ରୀ କୋବିନ୍ଦ କହିଛନ୍ତି ପ୍ୟାରିସ୍ ରାଜିନାମା ଅନୁସାରେ ଭାରତ ଏହାର ପ୍ରତିଶ୍ରତି ପ୍ରରଣ କରିବା ଦିଗରେ ଅଗ୍ରସର ହେଉଥିବାର ଦର୍ଶାଇ ରାଷ୍ଟ୍ରପତି କହିଛନ୍ତି ଭାରତ ଆନ୍ତର୍ଜାତିକ ସୌର ମେଣ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି ବିଶ୍ୱବ୍ୟାପୀ ସୌରଶକ୍ତିର ବ୍ୟବହାରକୁ ଉତ୍ସାହିତ କରିବା ଏହି ମେଷ୍କର ମୂଳଲକ୍ଷ୍ୟ ରାଷ୍ଟ୍ରପତି କହିଛନ୍ତି ଭାରତ ଷ୍ଟାର୍ଟ୍ ଅପ୍ ଓ ସ୍କାର୍ଟ ସଲ୍ୟୁସନ୍ କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରିଛି

ଏହି ମହିଳା ଯବାନମାନଙ୍କୁ ଯୁଦ୍ଧ ବ୍ୟତୀତ ଅନ୍ୟ କାର୍ଯ୍ୟଗୁଡ଼ିକ ପାଇଁ ମୁତୟନ କରାଯିବ ଗତକାଲି ଲକ୍ଷ୍ମୌ ଓ ଶିଲଙ୍ଗ୍ ସହିତ ବିଭିନ୍ନ କ୍ୟାଣ୍ଟନମେଣ୍ଟରେ ଏଥିପାଇଁ ର୍ୟାଲିମାନ କରାଯାଇଥିଲା

ସେମାନଙ୍କୁ ସାମରିକ ପୋଲିସ୍ ବାହିନୀରେ ସାମିଲ କରାଯିବ ସେନାବାହିନୀ ଅଫିସରମାନଙ୍କ କହିବା ଅନୁସାରେ ପଣ୍ଟିମବଙ୍ଗ ଓଡ଼ିଶା ଓ ସିକ୍କିମ୍ର ମହିଳା ପ୍ରାର୍ଥୀମାନେ ଶିଲଙ୍ଗଠାରେ ଅନୁଷ୍ଠିତ ର୍ୟାଲିରେ ଯୋଗ ଦେଇଥିଲେ ଏହି ର୍ୟାଲି ଦୁଇଦିନ ଧରି ଚାଲିଥିଲା

ଏସ୍ସି ଏସ୍ସି ଏସ୍ଟି ଅନୁସ୍କଚିତ ଜାତି ଓ ଉପକାତି ଅତ୍ୟାଚାର ଆଇନ ଅଧୀନରେ ଲୋକମାନଙ୍କ ଗିରଫ କରିବା ନିୟମର କୋହଳ କରାଯିବା ସଂକାନ୍ତ ରାୟର ସମୀକ୍ଷା ଲୋଡ଼ି କେନ୍ଦ୍ର ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଏକ ତିନିଜଣିଆ ଖଣ୍ଡପୀଠଙ୍କ ନିକଟକୁ ପଠାଇଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ରା ଓ ୟୁୟୁ ଲଳିତଙ୍କ ଖଶ୍ଚପୀଠ ଏକ ତିନିଜଣିଆ ଖଶ୍ଚପୀଠଙ୍କ ପାଖକୁ ଏହି ଆବେଦନ ପଠାଇଛନ୍ତି ଯାହାର ଆସନ୍ତା ସପ୍ତାହରେ ବିଚାର କରାଯିବ ଗତ ମେ ମାସରେ କେନ୍ଦ୍ ସରକାରଙ୍କ ସମକ୍ଷୋ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କର ରାୟକୁ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ କହିଥିଲେ ଦେଶର ଆଇନ କୌଣସି ଜାତି ଭିତ୍ତିକ ହେବା ଉଚିତ ନୁହେଁ ଓ ଏହା ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ସମଗ୍ର ଦେଶରେ ଅନୁସୂଚିତ କାତି ଓ ଉପଜାତି ବର୍ଗର ସଂଗଠନଗୁଡ଼ିକ ଦ୍ୱାରା ଭୀଷଣ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା ପାକିସ୍ତାନ ମିନିଷ୍ଟର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ଏକ ବିସ୍ମୟକର ଘଟଣାସ୍ୱରୂପ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ଇଜାଜ ଅହମ୍ମଦ ଶାହା କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆନ୍ତର୍ଜାତିକ ସଂପ୍ରଦାୟର ସମର୍ଥନ ପାଇବାରେ ବିଫଳ ହୋଇଛି ବୋଲି ସ୍ୱୀକାର କରିଛନ୍ତି ଏକ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଆନ୍ତର୍ଜାତିକ ସଂପ୍ରଦାୟ ପାକିସ୍ତାନ ତୁଳନାରେ ଭାରତକୁ ଅଧିକ ବିଶ୍ୱାସ କରୁଛନ୍ତି ଶ୍ରୀ ଶାହା କହିଛନ୍ତି ପାକିସ୍ତାନର ଶାସକ ପକ୍ଷ ଦେଶର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଛନ୍ତି ସେ ପୁଣି କହିଛନ୍ତି ଇମ୍ରାନ ଖାଁ ସରକାର ହାଫିଜ୍ ସଇଦ୍ ନେତୃତ୍ୱାଧୀନ କମାତ ଉଦ୍ ଦୱା ଓ ମସୁଦ ଅଜ୍ଞହର ନେତୃତ୍ୱାଧୀନ ଜୈସେ ମହମ୍ମଦ ସମେତ ସମସ୍ତ ବେଆଇନ ଘୋଷିତ ସନ୍ତାସବାଦୀ ସଂଗଠନକୁ ମୁଖ୍ୟସ୍ରୋତକୁ ଆଶିବ

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଜଣାଇବାକୁ ଅନୁରୋଧ କରିଛନ୍ତି

ଏହି ସମରାଭ୍ୟାସ ସମୟରେ ସନ୍ତାସବାଦର ଦମନ କ୍ଷେତ୍ରରେ ଅଭିଜ୍ଞତାର ଆଦାନ ପ୍ରଦାନ ହେବ

ଇଣ୍ଡିଆ ଆଫ୍ରିକା କୋପରେସନ୍ ଭାରତ ଓ ଆଫ୍ରିକା ସାମୁଦ୍ରିକ ସୁରକ୍ଷା କଳବାୟୁ ପରିବର୍ତ୍ତନ ଯୋଗାଯୋଗ ଓ ସନ୍ତ୍ରାସବାଦର ଦମନ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ଭନ୍ଧୀୟ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ଏଥିପାଇଁ ଏକ ଦୁଇଦିନିଆ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଗତକାଲି ନୃଆଦିଲ୍ଲୀରେ ଭାରତ ଆଫ୍ରିକା ଭାଗିଦାରୀ ସହଯୋଗ ଢ଼ାଞ୍ଚା ଫୋରମ ଶିଖର ବୈଠକ ଆଇଏଏଫ୍ଏସ୍ ସମାପ୍ତ ହୋଇଛି ଏହି ବୈଠକରେ ବୈଦେଶିକ ମନ୍ତ୍ରଶାଳୟର ପ୍ରତିନିଧି ଓ ଆଫ୍ରିକୀୟ ସଂଘର ଏକ ପ୍ରତିନିଧି ଦଳ ତଥା ଆଫ୍ରିକୀୟ କୂଟନୈତିକ ବାହିନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ ଦୁଇପକ୍ଷ ସୌରଶକ୍ତି ଡିକିଟାଲ୍ ବୈଷୟିକ ଜ୍ଞାନ ଓ ପାରମ୍ପରିକ ଔଷଧ ସମେତ ବହୁ ନୂଆ ନୂଆ କ୍ଷେତ୍ର ଉପରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି ମିଳିତ ତଦାରଖ ବ୍ୟବସ୍ଥା ମାଧ୍ୟମରେ ଅଗ୍ରଗତିର ନିୟମିତ ସମୀକ୍ଷା କରିବା ପାଇଁ ମଧ୍ୟ ଉଭୟ ପକ୍ଷ ଏକମତ ହୋଇଛନ୍ତି

ଭୋପାଳର ଖଟଲାପୁରା ଘାଟଠାରେ ଏହି ଦୁର୍ଘଟଣା ଘଟିଛି ଏନ୍ଡିଆର୍ଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଗୁଡ଼ିକ ଦ୍ୱାରା ଖୋଟ୍ଟାଖୋଜି ଜାରି ରହିଛି ଏହି ଦୁର୍ଘଟଣା ଉପରେ ଦୁଃଖପ୍ରକାଶ କରି ମୁଖ୍ୟମନ୍ତ୍ରୀ କମଳନାଥ ଏହା ଉପରେ ଏକ ମାଜିଷ୍ଟ୍ରେଟ୍ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ